ଏହି ରାଜ୍ୟ ମଧ୍ଧରେ ଓଡ଼ିଶା ସାମିଲ ହୋଇଛି

ତେଣୁ ପ୍ରଥମ ବିକ୍ର ଚୟନ କରିଥିବା ରାକ୍ୟଗୁଡ଼ିକୁ ଖୋଲା ବକାରରୁ ଋଣ ସଂଗ୍ରହ କରିବା ପାଇଁ ଅନ୍ମତି ପ୍ଦାନ କରାଯାଇଛି

ପ୍ରବଳ ବର୍ଷା ଯୋଗୁଁ ଗଞ୍ଚାମ ଜିଲ୍ଲା ପାତ୍ରପୁର ବ୍ଲକ୍ର ଦୁଇ ପାହାଡ଼ିଆ ପଞାୟତ ବାହ୍ୟଜଗତରୁ ବିଛିନ୍ନ ହୋଇପଡ଼ିଛି

କିଲ୍ଲୁର କାଶିନଗର ରାୟଗଡ଼ ଆର୍ ଉଦୟଗିରି ଓ ଗୁମ୍ମା ଆଦି ବିପଦପୂର୍ଣ୍ଣ ଅଞ୍ଚଳରୁ ଅନେକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ବଂଶଧାରା ସମେତ କେତକ ନଦୀରେ ବନ୍ୟା ଆସିଛି

ହରଭଙ୍ଗୀ ନଦୀରେ ବନ୍ୟାଜଳ ବିପଦସଙ୍କେତ ଅତିକ୍ରମ କରିଛି

ଦଶପଲ୍ଲ ବ୍ଲକ ଡ଼ିହଗାଁ ଗ୍ରାମର ଉଦୟନାଥ ପ୍ରଧାନ ଏବଂ ଆଶାଲତା ସାହୁ ସେମାନଙ୍କ ବିଲକୁ କାମ କରିବାକୁ ଯାଉଥିଲା ବେଳେ ଏହି ବକ୍ରାଘାତ ହୋଇଥିଲା ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଛି